ଏହି ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କରିବା ଓ ବାଧାବିଘ୍ନଗୁଡ଼ିକୁ ଦୂର କରିବାପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି

ଆଇସିଟି ଭିତ୍ତିକ ବହୁମୁଖୀ ତାଞ୍ଚା ବ୍ୟବସ୍ଥା ସକ୍ରିୟ ପ୍ରଶାସନ ଓ ଠିକଣା ସମୟରେ କାର୍ଯ୍ୟକ୍ରମ ରୂପାୟନ ପାଇଁ ପ୍ରଗତିର ଲକ୍ଷ୍ୟ ରହିଛି ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପକିତ ଅଭିଯୋଗ ସମାଧାନର କେତେ ପ୍ରଗତି ହୋଇଛି ପ୍ରଧାନମନ୍ତ୍ରୀ ତାହାକୁ ମଧ୍ୟ ସମୀକ୍ଷା କରିଛନ୍ତି ଆୟୁଷ୍କାନ ଭାରତ ଯୋଜନାର ରୂପାୟନକୁ ମଧ୍ୟ ଏହି ବୈଠକରେ ସମୀକ୍ଷା କରାଯାଇଛି

ଏହି ଯୋଜନାରେ ଆହୁରି ଉନ୍ତି ଆଣିବା ଓ ସର୍ବୋଭମ ପତ୍ରା ଅବଲମ୍ପନ କରିବାପାଇଁ ସହାୟତା ପ୍ରଦାନ ଦିଗରେ ରାଜ୍ୟମାନଙ୍କ ସହ କଥାବାର୍ତ୍ତା କରିବାକୃ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଉଚ୍ଚାଭିଳାଷୀ କିଲ୍ଲାଗୁଡ଼ିକରେ ଏହି ଯୋଜନାର ସକାରାତ୍ମକ ପ୍ରଭାବ ଓ ଉପକାର ସଂକ୍ରାନ୍ତରେ ଅନୁଧ୍ୟାନ କରାଯାଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ବର୍ଷାରତ୍ରରେ ଜଳ ସଂରକ୍ଷଣ ପାଇଁ ସର୍ବାଧକ ଉଦ୍ୟମ କରିବା ସକାଶେ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକୁ ଆହ୍ୱାନ ଜଣାଇଛନ୍ତି

କର୍କଟ ରୋଗୀମାନଙ୍କୁ ଶସ୍ତାରେ ଚିକିତ୍ସା ଓ ମୌଳିକ ସୁବିଧାକୁ ନିଣ୍ଢିତ କରିବାର ଆବଶ୍ୟକତା ଉପରେ ରାଜ୍ୟସଭାରେ ଚାଲିଥିବା ସ୍ୱଚ୍ଚକାଳୀନ ଆଲୋଚନାରେ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହା କହିଛନ୍ତି

ସେ କହିଛନ୍ତି ହାଇପର୍ ଟେନ୍ସନ୍ ମଧୁମେୟ କାର୍ଡ଼ିଓ ଭାସ୍କୁଲାର ରୋଗ ମୁଖ ଓ ସ୍ତନ୍ୟ କର୍କଟ ଭଳି ରୋଗଗୁଡ଼ିକୁ ଏହି ଓ୍ୱେଲ୍ନେସ୍ କେନ୍ଦ୍ରଗୁଡ଼ିକରେ ଯାଞ୍ କରାଯାଇ ମାଗଣାରେ ଚିକିତ୍ସା କରାଯିବ

ଏହାଦ୍ୱାରା ଚିଟ୍ ଫଣ୍ଡ ଗ୍ରହହକମାନଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ପଞ୍ଜିକୃତ ଚିଟ୍ ଫଶ୍ଚ ସଂସ୍ଥାଗୁଡ଼ିକ ଉପରୁ ନିୟନ୍ତକ ସୀମା ହ୍ରାସ ହୋଇପାରିବ

ଏହାଦ୍ୱାରା ଉତ୍ପାଦନକାରୀ ଓ ରପ୍ତାନୀକାରୀମାନେ ପଟାସ୍ ଓ ଫସ୍ଫେଟ୍ ସାର ଯୋଗାଣପାଇଁ ଉତ୍ପାଦନକାରୀମାନଙ୍କୁ ଆଗୁଆ ବରାଦ କରିପାରିବେ ଫଳରେ କୃଷକମାନଙ୍କୁ ସାର ଉପଲହ୍ଧତା ସହଜ ହୋଇପାରିବ

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ପାଖକୁ ବଳାକ୍କାର ପୀଡ଼ିତା ଲେଖିଥିବା ଚିଠି ଖଣ୍ଡପୀଠକୁ କାହିଁକି ଦାଖଲ କରାଯାଇ ନାହିଁ ବୋଲି କୋର୍ଟ ପକ୍ଷରୁ ସେକ୍ରେଟାରୀ ଜେନେରାଲ୍ଙ୍କଠାରୁ ରିପୋର୍ଟ ମଗାଯାଇଛି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଆସନ୍ତାକାଲି ଏହି ମାମଲା ଉପରେ ଶ୍ରଣାଣି କରିବେ ଖଣ୍ଡପୀଠରେ ଜଷ୍ଟିସ୍ ଦୀପକ୍ ଗ୍ରପ୍ତା ଓ ଅନିର୍ରଦ୍ଧ ବୋଷ୍ ସଦସ୍ୟ ଅଛନ୍ତି ପ୍ରଧାନ ବିଚାରପତିଙ୍କ ତରଫର୍ ଏ ସଂକ୍ରାନ୍ତରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଖବର କାଗଜଗ୍ରଡ଼ିକରେ ପ୍ରକାଶିତ ସମ୍ଭାଦଗ୍ରଡ଼ିକ ଉପରେ ଦୃଃଖ ପ୍ରକାଶ କରାଯାଇଛି ଶିଶ୍ର ବଳାକାର ମାମଲାରେ କୋର୍ଟମିତ୍ର ବରିଷ୍ଣ ଓକିଲ ଭି ଗିରିଙ୍କ ତରଫରୁ ଏହି ପ୍ରସଙ୍ଗ ଉତ୍ଥାପନ ପରେ ଉନ୍ନାବ ବଳାତ୍କାର ମାମଲାର ତ୍ରରନ୍ତ ଶ୍ରଣାଣି ପାଇଁ ଖଣ୍ଡପୀଠ ରାଜି ହୋଇଛନ୍ତି ଉନ୍ନାବ ବଳାକାର ପୀଡ଼ିତା ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା ଚିଠିରେ ଲେଖିଥିଲେ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କୁ ହଇରାଣ ହରକତ ଓ ଧମକ ଚମକ ଦେଉଥିବା ବ୍ୟକ୍ତିମାନଙ୍କ ବିରୋଧରେ ଏତଲା ରୁଜ୍ଜୁ କରିବାପାଇଁ ନିର୍ଦ୍ଦେଶ ଦେବାକୁ ସେ ଚିଠିରେ ଅନୁରୋଧ କରିଥିଲେ ଏହି ଚିଠିର ନକଲ ଆଲ୍ଲାହାବାଦ ହାଇକୋର୍ଟ ଓ ଉତ୍ତର ପ୍ରଦେଶ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଛି

ଏହି ଖଣ୍ଡପୀଠରେ ଜଷିସ୍ ଆର୍ ସୁବାସ ରେଡ୍ଜୀ ଓ ବିଆର୍ ଗବାଇ ସଦସ୍ୟ ଅଛନ୍ତି ଆର୍ଥକ ଭିତ୍ତିରେ ସଂରକ୍ଷଣ ଦିଆଯିବା ସମ୍ଭିଧାନରେ ବ୍ୟବସ୍ଥା ନ ଥିବା ଦର୍ଶାଇ ଏହି ଆଇନକୁ ଚ୍ୟାଲେଞ୍ଜ କରି ଅନେକ ଆବେଦନ ଉପରେ ଶୁଣାଣି କରୁଛନ୍ତି

ଉତ୍ତର ପ୍ରଦେଶ ସରକାରଙ୍କ ସୁପାରିସ୍ ଅନୁଯାୟୀ ଗତକାଲି କେନ୍ଦ୍ର ସରକାର ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ରୁଷିଆ ଓ ପଡ଼ୋଶୀ ଦେଶଗୁଡ଼ିକର ମହାକାଶ ସଂସ୍ଥା ଓ ଶିଳ୍ପଗୁଡ଼ିକର ସହବନ୍ଧ ଜରିଆରେ ଏହି ୟୁନିଟ୍ କାମ କରିବ

ନୂଆଦିଲ୍ଲୀସ୍ଥିତ ପାର୍ଟି ସଦର କାର୍ଯ୍ୟାଳୟରେ ଅସ୍ଥାୟୀ ସଭାପତି କେପି ନଡ୍ଯାଙ୍କ ଉପସ୍ଥିତିରେ ତାଙ୍କୁ ବିଜେପିରେ ସାମିଲ୍ କରାଯାଇଛି ସଞ୍ଜୟ ସିଂଙ୍କ ଧର୍ମପତ୍ନୀ ଅମିତା ସିଂ ମଧ୍ୟ ବିକେପିରେ ଯୋଗ ଦେଇଛନ୍ତି କଂଗ୍ରେସ ପାର୍ଟି ଦିଗହରା ହାଇଥିବା ଦର୍ଶାଇ ଶ୍ରୀ ସିଂ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବ୍ କା ସାଥ୍ ସବ୍ କା ବିକାଶ ଓ ସବ୍ କା ବିଶ୍ୱାସ ଦୂରଦୃଷ୍ଟି ପ୍ରତି ଅବଦାନ ରଖିବାପାଇଁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି

ବସ୍ ଭିତରେ ବହୁ ସଂଖ୍ୟାରେ ମହିଳା ଓ ଶିଶୁ ଥିଲେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ଆଫଗାନିସ୍ତାନ ଯୁଦ୍ଧରେ ବହୁ ସଂଖ୍ୟାରେ ସାଧାରଣ ଲୋକ ମୃତାହତ ହୋଇଥିବା କାତିସଂଘ ପକ୍ଷରୁ କୁହାଯିବାର ଦିନକ ପରେ ଏହି ଆକ୍ରମଣ କରାଯାଇଛି

ସ୍ୱାସ୍ଥ୍ୟଗତ କାରଣରୁ ସାଇନା ଇଶ୍ଡୋନେସିଆ ଓ ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରୁ ଓହରି ଯାଇଥିଲେ

ବର୍ତ୍ତମାନ ଦ୍ୱିତୀୟ ରାଉଣ୍ଡ୍ରେ ସେ ଥାଇଲ୍ୟାଣର ଖୋସିତ୍ ଫେତ୍ପ୍ରଦାବଙ୍କ ସହ ମୁକାବିଲା କରିବେ